ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଂଗଠିତ ସଶସ୍ତ ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହି ହୋଇଥିଲା

ତେବେ ଏହି କାର୍ଯ୍ୟକ୍ରମରେ ଓଡିଶାର ଦୁଇଜଣ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି ସେମାନେ ହେଲେ ଝାରସୁଗୁଡାର ଚିନ୍କୟ ଚୌଧୁରୀ ଓ ଭ୍ରବନେଶ୍ୱରର ସରନ୍ୟା ନନ

ତେବେ ଟ୍ରାଫିକ୍ କର୍ମଚାରୀମାନେ ଗାଡ଼ି ଚାଳକମାନଙ୍କୁ ଏ ନେଇ ସଚେତନ କରାଇବେ

ଅଯଥାରେ ଗାଡିଚାଳକମାନଙ୍କୁ ହଇରାଶ ନ କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସେହିପରି ଗାଡ଼ି ଚାଳକ ମଦ୍ୟପାନ କରି ଗାଡ଼ିଚଳାଇଲେ ଗିରଫ ହେବେ

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଜଜ୍ ପ୍ରମୁଖ ଯୋଗଦେଇ ଚାରାରୋପଣ କରିଥିଲେ

ତେବେ ଆକି ନ୍ତଆପଡ଼ା ବଲାଙ୍କିର ବରଗଡ଼ ନବରଙ୍ଗପୁର ସୁବର୍ଣ୍ଣପୁର କଳାହାଣ୍ଡି ଏବଂ ବୌଦ୍ଧରେ ପ୍ରବଳର୍ ଅତି ପ୍ରବଳ ବର୍ଷା ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ଅରେଞ୍ ଓାର୍ଷିଂ ଜାରି କରାଯାଇଛି